ତୂଣମୂଳ ସ୍ତରରେ ଲୋକଙ୍କୁ ଭେଟି ସମସ୍ୟା ସମାଧାନ କରିବାପାଇଁ ମନ୍ତୀଙ୍କୁ ଦେଲେ ପରାମର୍ଶ

ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍କା

ସେହପରି ମୁଖ୍ୟମନ୍ତୀ ଟିମ୍ ୱାର୍କ ଟେକ୍ନୋଲୋକି ଟ୍ରାନ୍ଫରେନ୍ୱି ଟ୍ରାନ୍ଫରମେସନ ଓ ଟାଇମ୍ ଉପରେ ବ୍ୟକ୍ତିଗତ ଭାବେ ନଜର ଦେବାକୁ ମନ୍ତୀମାନଙ୍କୁ କହିଛନ୍ତି

ଅର୍ଥ ଫେରସ୍ତ ପ୍ରସ୍ତାବକୁ ମନ୍ତୀପରିଷଦ ଅନୁମୋଦନ ଦେଇଛି

ଦଳର ବହୁ ହେଭିଓ୍ୱେଟ୍ ନେତା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଭୋଟ୍ ମାଗିବାକୁ ପାଟକୁରା ଗସ୍ତ କରିବେ ବୋଲି ଜଣାପଡିଛି ସେହିପରି ବିଜେପି ମଧ୍ଧ ବହୁ ହେଭିଓ୍ୱେଟ୍ ନେତାଙ୍କୁ ବିଜୟ ମହାପାତ୍ରଙ୍କ ପାଇଁ ମଇଦାନକୁ ପଠାଉଛି

ଷ୍ଟାର ପ୍ରଚାର ତାଲିକାରେ ପ୍ରଥମରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରହିଛନ୍ତି

ସମଗ୍ର ଶରଧାବାଲି ଅଞ୍ଚଳଟି ଏବେ ଲୋକାରଣ୍ୟ ହୋଇପଡିଛି

ଏଥିସହ ଆଇନ୍ଜୀବୀମାନେ ରାଜ୍ୟ ସରକାର ଓ କେନ୍ଦ୍ ସରକାରଙ୍କୁ ଏହି ଦାବି ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛନ୍ତି

ଓକିଲ ସଂଘ ଏବଂ ସର୍ବଦଳୀୟ କମିଟି ତରଫରୁ ଏହି ବନ୍ଦ ପାଳନ କରାଯାଇଛି ବଡମ୍ୟାକୁ ରାଜସ୍ୱ ଉପଖଶ୍ତ ମାନ୍ୟତା ପ୍ରଦାନ ନେଇ ଅନେକ ଦିନ ହେଲା ଦାବି ହୋଇ ଆସୁଛି ଏହାସହ ମାଣିଆବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା ଦେବାକୁ ମଧ ଦାବି ହେଉଛି କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାର୍ନାହି

ବନ୍ଦ ପ୍ରଭାବରେ ସହରରେ ଗାଡ଼ି ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି

ସମସ୍ତଙ୍କୁ ହାୱଡା ଷେସନରୁ ମୁମ୍ଯାଇ ଚାଲାଶ କରାଯାଉଥିବା ନେଇ ସ୍ଚନା ମିଳିଛି ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖ୍ ପୁଲିସ ପଚରାଉଚୁରା କରୁଛି

ଏହି ସମ୍ୟ ମଧ୍ଧରେ କଟକ ଡ଼େଙ୍କାନାଳ ଯାଜପୁର ଅନୁଗୁଳ ଦେବଗଡ ସୁନ୍ଦରଗଡ଼ କେନୁଝର ଭଦ୍ରକ କେନ୍ଦ୍ରାପଡା ଖୋର୍ବା ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ ବିଭାଗ ପୂର୍ବାନୁମାନ କରିଛି